ଆସାମର ଧେମାଜି କିଲ୍ଲ ଅନ୍ତର୍ଗତ ଶିଲାପାଥୋରଠାରେ ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ର ସହିତ ସମ୍ପୃକ୍ତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି ଏଥିସହ ପ୍ରଧାନମନ୍ତ୍ରୀ ଇଣ୍ଡିଆନ୍ ଅଏଲର ବଙ୍ଗାୟୀଗାଁଓ ତୈଳ ବିଶୋଧନାଗାରର ଇଣ୍ଡିମାକ୍ୱ ୟୁନିଟ୍ ଦିବ୍ରଗଡର ମଧୁବନଠାରେ ଅଏଲ ଇଷ୍ଠିଆ ଲିମିଟେଡର ସେକେଣ୍ଡାରୀ କ୍ୟାମ୍ପ ଫାର୍ମ ଏବଂ ତିନିସୁକୁଆର ମାକୁମସ୍ଥିତ ହେବେଡା ଗାଁରେ ଏକ ଗ୍ୟାସ କମ୍ପ୍ରୋସର ଷ୍ଟେସନକୁ କାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏଥିସହ ପ୍ରଧାନମନ୍ତ୍ରୀ ଧୋମାଜୀ ଇଞ୍ଜିନିୟରିଂ କଲେଜର ଉଦ୍ଘାଟନ କରିବା ସହି ସୁଆଲପୁଚି ଇଞ୍ଜିନିୟରିଂ କଲେଜ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିବେ ଏହି ପ୍ରକଳ୍ପଗୁଡିକ ଶକ୍ତି ସୁରକ୍ଷା ଏବଂ ସମ୍ବଦ୍ଧିର ଏକ ନୃତନ ଯୁଗ ଆରମ୍ଭ କରିବା ସହ ସ୍ଥାନୀୟ ଯୁବକଙ୍କ ପାଇଁ ସୁଯୋଗର ରାସ୍ତା ଉନ୍କକ୍ତ କରିବ ପୂର୍ବ ଭାରତର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୂର୍ବଦ୍ୟୋୟ ଲକ୍ଷ୍ୟ ସହ ଏହିସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏହି ଅବସରରେ ଆସାମର ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପ୍ରମ୍ରଖ ଉପସ୍ଥିତ ରହିବେ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ପଣ୍ଢିମବଙ୍ଗର ହୁଗୁଳିଠାରେ କେତେକ ରେଳ ପ୍ରକଳ୍ପର ଶୁଭାରମ୍ଭ କରିବେ ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ପଣ୍ଟିମବଙ୍ଗ ବହୁ ଅସାଧାରଣ ବ୍ୟକ୍ତିତ୍ୱ ତିଆରି କରିଛି ଜାତୀୟ ପ୍ରଗତିରେ ଯେଉଁମାନଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ପଶ୍ଚିମବଙ୍ଗକୁ ଉନ୍ନତମାନର ବିକାଶ ଯୋଗାଇ ଦେବା ତାଙ୍କ ସରକାରର ଲକ୍ଷ୍ୟ ବୋଲି ଶ୍ରୀ ମୋଦି କହିଛନ୍ତି ଶ୍ରୀ ମୋଦି ନୋଆପାଡ଼ାଠାରୁ ଦକ୍ଷିଣେଶ୍ୱର ପର୍ଯ୍ୟନ୍ତ ମେଟ୍ରୋ ରେଳପଥ ସମ୍ପ୍ରସାରଣ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିବେ

ଏହି ପ୍ରକଳ୍ପର ଏକ ବିଶେଷ ଗୁରୁତ୍ୱ ରହିଛି କାରଣ ଏହା କାଳିଘାଟର ମା' କାଳୀଙ୍କ ମନ୍ଦିରରୁ ଦକ୍ଷିଣେଶ୍ୱରକୁ ସଂଯୋଗ କରୁଛି ପିଏମ ଖଡଗପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆଇଆଇଟି ଖଡ୍ଗପୁରଠାରେ ଡକୁର ଶ୍ୟାମାପ୍ରସାଦ ମୁଖାର୍ଜୀ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ରର ଶୁଭାରମ୍ଭ କରିବେ

ଏହି ସୁପର ସ୍ବେଶାଲିଟି ହସ୍ପିଟାଲ ଶିକ୍ଷାମନ୍ତ୍ରଣାଳୟ ସହାୟତାରେ ଆଇଆଇଟି ଖଡଗପୁର ଦ୍ୱାରା ନିର୍ମିତ ହୋଇଛି ବିଜ୍ଞାନ କ୍ଷେତ୍ରରେ ନିବେଶ ନବସୂଜନ ଏବଂ ଗବେଷଣାଲହ୍ଧ ଜ୍ଞାନ ଦ୍ୱାରା ଭାରତର ଭବିଷ୍ୟତକୁ ଆକାର ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଦ୍ୱାରା ଅନୁପ୍ରେରିତ ହୋଇ ଏହି ପ୍ରତିଷ୍ଠାନ ହୋଇଛି

ପୁଡ଼ୁଚେରୀ ବିଧାନସଭା ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ୱାମୀଙ୍କ ନେତୃତ୍ୱାଧୀନ ପୁଡୁଚେରୀର କଂଗ୍ରେସ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟରେ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଉପରାଜ୍ୟପାଳ ତାମିଲସାଇ ସ୍ୱନ୍ଦର ରାଜନ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ତେବେ ଏହି ସଂଖ୍ୟା ଗରିଷ୍ଠତାର ପ୍ରମାଣର ଦିନକ ପୂର୍ବରୁ ଶାସକ ମେଣ୍ଟର ଦୁଇଜଣ ବିଧାୟକ ଇସ୍ତଫା ଦେଇଛନ୍ତି ଉଭୟ କଂଗ୍ରେସ ଓ ଡିଏମକେର ଜଣେ ଲେଖାଏଁ ବିଧାୟକ ଇସ୍ତଫା ଦେଇଛନ୍ତି ପୁଡ଼ୁଚେରୀରେ କଂଗ୍ରେସ ଡିଏମକେ ଓ ଜଣେ ସ୍ୱାଧୀନ ବିଧାୟକଙ୍କୁ ନେଇ ମେଣ୍ଟ ସରକାର ଚାଲିଥିଲା

ରେଲଓ୍ େପ୍ରୋଜେକ୍ ରେଳମନ୍ତ୍ରୀ ପିୟୁଷ ଗୋଏଲ ଭିଡିଓ କନ୍ଫରେନ୍ନି ମାଧ୍ୟମରେ କେରଳତାମିଲନାଡୁ ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ବିଭିନ୍ନ ରେଳପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି

କେରଳ ସମେତ ଦେଶରେ ସଶକ୍ତ ରେଳ ନେଟୱାର୍କ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ସେଣ୍ଟର୍ ଷ୍ଟେଟ୍ କୋଭିଡ୍ କେସେସ୍ ଦୈନିକ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟଗୁଡ଼ିକ କଠୋର ତଥା ବ୍ୟାପକ ନିରୀକ୍ଷଣ ବ୍ୟବସ୍ଥା ଲାଗୁ କରିବା ସହ କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ କଣ୍ଟେନ୍ମେଣ୍ଟ ବ୍ୟବସ୍ଥାକୁ କଡାକଡି କରିବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ମହାରାଷ୍ଟ୍ର କେରଳ ଆନ୍ଧ୍ରପ୍ରଦେଶ ଗୋଆ ଏବଂ ଚଣ୍ଡୀଗଡ଼ରେ ସାପ୍ତାହିକ ସଂକ୍ରମଣ ହାର ଜାତୀୟ ହାରଠାରୁ ଅଧିକ ରହିଛି ସଂକ୍ରମଣ ରୋକିବାପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆର୍ଟିପିସିଆର୍ ଟେଷ୍ ବୁଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି

ଏଥିସହ ନିୟମିତ ମ୍ୟୁଟେସନ ଷ୍ଟ୍ରେନର ତଦାରଖ ପରେ କିନୋମ୍ ସିକ୍ୟୁଏନ୍ସିଂ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ମାମଲା ବଢୁଥିବା ଅଞ୍ଚଳଗୁଡିକ ଉପରେ ତୀକ୍ଷ୍ମ ନଜର ରଖିବାକୁ କେନ୍ଦ୍ରସରକାର ପରାମର୍ଶ ଦେଇଛନ୍ତି ସେହିପରି କରୋନାଟ୍ଟନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା କିଲ୍ଲାଗୁଡିକରେ କ୍ଲିନିକାଲ ମ୍ୟାନେଜମେଣ୍ଟ ଉପରେ ଧ୍ୟାନ ଦିଆଯାଉଛି

ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦୃଷ୍ଟିରୁ ଓଡିଶାରେ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କେନା କରୋନା ନିୟମକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ମ୍ୟୁନିସିପାଲ କର୍ପୋରେସନ ଓ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଚିଠି ଲେଖିଛନ୍ତି ସର୍ବସାଧାରଣ ସ୍ଥାନ ଅନୁଷ୍ଠାନ ଏବଂ କାର୍ଯ୍ୟାଳୟଗୁଡିକରେ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏ ସମ୍ପର୍କରେ ଜନସଚ୍ତେନା ବୃଦ୍ଧି ଲାଗି ପଦକ୍ଷେପ ଲାଗି ମଧ୍ୟ କମିଶନର ପରାମର୍ଶ ଦେଇଛନ୍ତି ବିଭିନ୍ନ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମଗୁଡିକ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ କୋଭିଡ ନିୟମାବଳୀକୂ କଡାକଡି ପାଳନ କରାଯିବ ଉପରେ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି

ରାଜସ୍ଥାନର ସୁରତଗଡ ମହାକ୍କନ ଫିଲ୍ଚ ଫାୟାରିଂ ରେଞ୍ଜରେ ଏହି ସମରାଭ୍ୟାସ ହୋଇଥିଲା ମିଳିତ ଜାତିସଂଘର ନିର୍ଦ୍ଦେଶାନୁଯାୟୀ ଆତଙ୍କବାଦର ମୁକାବିଲା ପାଇଁ ଏହି ଅଭ୍ୟାସ କରାଯାଇଥିଲା ଏଥିରେ ଜନ୍ମୁ ଓ କାଶ୍ମୀର ବାଇଫଲ୍ସର ସପ୍ତସତୀ କମାଣ୍ଡର ବାଟାଲିୟନ ଭାଗ ନେଇଥିଲେ

ସେହିଭଳି ଗତକାଲି ଅନୁଷ୍ଠିତ ପୁରୁଷ ଡବଲ୍ସ୍ ଫାଇନାଲରେ ଇଭାନ୍ ଡୋଡିଗ୍ ଓ ଫିଲିପ୍ ପୋଲାସେକ୍ଙ୍କ ଯୋଡି ଟାଇଟଲ୍ ବିଜୟୀ ହୋଇଛନ୍ତି